ସ୍ୱଚ୍ଚ ନିର୍ବାଚନ୍ ପାଇଁ ପ୍ରବର୍ଉନ ନିର୍ଦ୍ଦେଶାଳୟ ସିବିଆଇ ଏବଂ କ୍ରାଇମ୍ବ୍ରାଞ୍ ଭଳି ତଦନ୍ତକାରୀ ସଂସ୍ଥାଗୁଡ଼ିକର ବହୁ ସକ୍ରିୟତା ସତ୍ତ୍ୱେ ବିପୁଳ ପରିମାଶର ନଗଦ ଟଙ୍କା ନିଶାଦ୍ରବ୍ୟ ଓ ମିଲ୍ୟବାନ ଧାତୁ କବତ ହୋଇଛି

ପରେ ଘଟଗାଁ ସ୍ୱାସ୍ସ୍ୟକେନ୍ଦ୍ରରେ ଚିକିହାଧୀନ ଅବସ୍ତାରେ ତାଙ୍କର ମୃତ୍ୟୁ ହୋଇଛି